ସେ ସୁନ୍ଦରଗଡ଼ ସହ ସୁବର୍ଷ୍ୟପୁରରେ ଜନସଭାରେ ସମ୍ଧୋଧ୍ତ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି

ମିଳିଥିବା ସୂଚନା ଅନୁସାରେ ରାକ୍ୟର ବିଭିନ୍ଦ ଲୋକସଭା ଓ ବିଧାନସଭା ଆସନ ଲାଗି ପ୍ରାର୍ଥୀମାନେ ଆକି ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରୁଛନ୍ତି

ପରେ କଂଗ୍ରେସ ସେଠାରୁ ଅଜିତ୍ ମଙ୍ଗରାଜଙ୍କୁ ପ୍ରାର୍ଥୀ କରିଥିବା ସ୍ଟଚନା ମିଳିଛି

ମାତ୍ର ଗତକାଲି ପର୍ଯ୍ୟନ୍ତ ତାଙ୍କ ଇସ୍ତଫା ପତ୍ରକୁ ରାଜ୍ୟ ସରକାର ଗ୍ରହଶ କରି ନ ଥିଲେ ସ୍ଟଚନାଯୋଗ୍ୟ ବିଜେପି ଡାକ୍ତର ମୁର୍ମୁଙ୍କୁ ସାରସକଣା ବିଧାନସଭା ଆସନରୁ ପ୍ରାର୍ଥୀ କରିଛି

ପରେ ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ସଚିବଙ୍କୁ ଭେଟି ଏ ସମ୍ମର୍କରେ ଅବଗତ କରାଇଥିଲେ

ଚିଟ୍ଫଣ୍ ଓ ପିସି କାରବାର ଭଳି ଦୁର୍ନୀତିରେ ବୁଡ଼ିରହିଥିବା ଦୁର୍ନୀତିଗ୍ରସ୍ତ ଅପାରଗ ବିଜେଡି ସରକାରକୁ ଏଥର ହଟାଇ ବିଜେପି ଉପରେ ଆସ୍ରା ସ୍ଥାପନ ପାଇଁ ଶ୍ରୀ ପ୍ରଧାନ ଭୋଟର୍ଙ୍କୁ ନିବେଦନ କରିଛନ୍ତି

ସେହିପରି ଏସ୍ୟୁସିଆଇ ପ୍ରାର୍ଥୀ ଦିଗମ୍ଟର ସ୍ୱାଇଁ ମଧ୍ଧ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି

ତଦନୁଯାୟୀ ଯେଉଁ ଜିଲ୍ଲା ତଥା ଅଞ୍ଞଳରେ ଯେଉଁଦିନ ନିର୍ବାଚନ ହେବ ସେଠାରେ ଚାରି ଦିନ ଲାଗି ଖାତା ମୂଲ୍ୟାୟନ ପ୍ରକ୍ରିୟା ବନ୍ଦ ରହିବ

ଭୁବନେଶ୍ୱରରୁ ରାଇରଙ୍ଙପୁର ଅଭିମୁଖେ ଯାଉଥିବା ଏକ ଘରୋଇ ବସ୍ ରାସ୍ତା ଉପରେ ଛିଡ଼ା ହୋଇଥିବା ଏକ ଟ୍ରକ୍କୁ ପଛପଟୁ ଧକ୍କା ଦେବାଫଳରେ ଘଟଶାସ୍ସଳରେ ବସ୍ର ହେଲ୍ପର୍ଙ୍ ମୃତ୍ୟୁ ହୋଇଥିଲା ସୋର ପୁଲିସ୍ ଘଟଣାସ୍ଥିଳରେ ପହ ଜବତ କରିଛି ସେହିପରି କେନ୍ଦୁଝର ସଦର ଥାନା ପଳାଶପଙ୍ଙାରେ ଏକ ସଡ଼କ ଦୁର୍ଘଟଶାରେ ଦୁଇ ଜଶଙ୍କର ଘଟଶାସ୍ଚଳରେ ମୃତ୍ଧୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି ଏକ ବୋଲେରୋ ଟ୍ରକ୍କୁ ଧକ୍କା ଦେବାଫଳରେ ଏହି ଦୁର୍ଘଟଣା ଘଟିଥିଲା